ମୋଦି ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହସ ଓ ଦୂଢ଼ ମନୋବଳ ସହ ଦେଶପାଇଁ କାର୍ଯ୍ୟ କରିବାକୁ ଯୁବସମାଜକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ଦେଶର ଯୁବପିଢ଼ି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ତେଜ୍ପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ପର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସାମ ଓ ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ ଯାହାଫଳରେ ସେହି ଅଞ୍ଚଳ ସଫଳତାର ଶୀର୍ଷ ଛୁଇଁପାରିବ ସେ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ କୋବିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଭାରତ ଦୂଡ଼ ମନୋବଳ ସହ ସଂଗ୍ରାମ କରିଆସୁଛି ସେ କହିଛନ୍ତି କେନ୍ଦ୍ର ସରକାର ସମଗ୍ର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଉତ୍ତର ପୂର୍ବାଞ୍ଚଳର ବିକାଶ ମାଧ୍ୟମରେ ସେହି ଅଞ୍ଚଳର ଯୁବସମାଜ ପାଇଁ ନୂଆ ନୂଆ ସୁଯୋଗମାନ ସୃଷ୍ଟି କରାଯାଇ ପାରିବ ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଯୁବ ଖେଳାଳିମାନଙ୍କ ସମ୍ମୁଖରେ ଯଦିଓ ବହୁତ ବଡ଼ ଚ୍ୟାଲେଞ୍ ଥିଲା ସେମାନଙ୍କର ଦୃଢ଼ ମନୋବଳ ଭାରତୀୟ ଟିମ୍କୁ ସଫଳତାର ସ୍ୱାଦ ଚଖାଇଛି ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁଓ୍ବାଲ୍ କହିଛନ୍ତି ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକର ସ୍ଥାପନ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ତେକ୍ପୁର ବିଶ୍ୱବିଦ୍ୟାଳୟ ଗବେଷଣା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଷ୍ଣ ଭୂମିକା ଗ୍ରହଣ କରିଛି

ଗତକାଲି ସର୍ବାଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି

ଭାରତଦ୍ୱାରା ବିଭିନ୍ନ ଦେଶକୁ ପ୍ରତିଷେଧକ ଯୋଗାଣ କାର୍ଯ୍ୟକ୍ରମର ଅଂଶସ୍ୱର୍ପ ଏହି ପ୍ରତିଷେଧକଗୁଡ଼ିକୁ ଦାନ କରାଯାଉଛି

ଏହି ପ୍ରତିଷେଧକଗୁଡ଼ିକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦନ କରାଯାଇଛି 'ଭାକ୍ସିନ୍ ମୈତ୍ରୀ' ଅଭିଯାନ ଅଧୀନରେ ଏହି ପ୍ରତିଷେଧକ ପ୍ରଦାନରୁ ଭାରତ ସେସେଲ୍ସ୍ର ଏକ ନିର୍ଭରଯୋଗ୍ୟ ଭାଗିଦାର ପଡ଼ୋଶୀ ରାଷ୍ଟ୍ର ଭାବେ ନିଜକୁ ସାବ୍ୟସ୍ତ କରିଛି ଏଥିରେ ଭାରତ ଓ ସେସେଲ୍ସ୍ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳିଛି

ମରିସସ୍ ମଧ୍ୟ ମଧ୍ୟ ଭାରତର ସାଗର ନୀତିରେ ଏକ ମୁଖ୍ୟ ରାଷ୍ଟ୍ର ରହିଛି

କିନ୍ତୁ କୋବିଡ଼୍ ନାଇଷ୍ଟିନ୍ ପାଇଁ ମରିସସ୍ ବିଶେଷ ରୂପେ କ୍ଷତିଗ୍ରସ୍ତ ହୋଇଛି ମରିସସ୍ ସରକାର ଭାରତରୁ କୋବିସିଲ୍ଡ୍ ପ୍ରତିଷେଧକ ନେବାପାଇଁ ପୂର୍ବରୁ ଅନୁରୋଧ କରିଥିଲେ

ମେକ୍ ଇନ୍ ଇଣ୍ଡିଆ କୋବିସିଲ୍ଡ୍ ପ୍ରତିଷେଧକ ପ୍ରଦାନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ମ୍ୟାମାର ମଧ୍ୟ ଏହି ପ୍ରତିଷେଧକ ଦାନ ଆକାରରେ ପାଇବ ମ୍ୟାମାର ଭାରତର ଏକ ଗୁରୁତ୍ୱପୂର୍ଷ୍ଣ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ମ୍ୟାମାର ସହ ଭାରତର ପୁରାତନ ସମୟରୁ ଐତିହାସିକ ସାଂସ୍କୃତିକ ଧାର୍ମିକ ଭାଷାଗତ ଓ ଜାତିଗତ ସମ୍ପର୍କ ରହିଆସିଛି ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ଓ 'ଆକ୍କ ଇଷ୍ଟ' ନୀତିରେ ମ୍ୟାମାର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ରହିଛି

କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମ୍ୟାମାରକୁ କୋବିଡ୍ର ମୁକାବିଲାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରତି ଦେଇଥିଲେ ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଣ୍ଟିମବଙ୍ଗ ଗସ୍ତ କରି କୋଲ୍କାତାରେ 'ପରାକ୍ରମ ଦିବସ'କୁ ଉଦ୍ଘାଟନ କରିବେ

ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ

ପ୍ରଧାନମନ୍ତ୍ରୀ କୋଲ୍କାତାର ନ୍ୟାସନାଲ୍ ଲାଇବ୍ରେରୀ ଓ ଭିକ୍କୋରିଆ ମେମୋରିଆଲ୍ଠାରେ ହେବାକ୍ ଥିବା ଏହି ଉତ୍ଧବରେ ଅଧ୍ୟକ୍ଷତା କରିବେ ଆସନ୍ତାକାଲି କୋଲ୍କାତାରେ ପହଞ୍ଚବା ପରେ ସେ ପ୍ରଥମେ ନ୍ୟାସନାଲ୍ ଲାଇବ୍ରେରୀ ଗସ୍ତ କରିବେ ଏହାପରେ ସେ ନେତାଜୀଙ୍କ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଉଦ୍ଯାପନୀ ଅଭିଭାଷଣ ଦେବେ ଭର୍ଚ୍ଚଆଲ୍ ଉପାୟରେ ହେଉଥିବା ଏହି ଆଲୋଚନା ଚକ୍ରରେ ଆମେରିକା ଜର୍ମାନୀ ମ୍ୟାମାର ଥାଇଲ୍ୟାଣ୍ଡ୍ ଓ ବାଂଲାଦେଶରୁ ନେତାଜୀଙ୍କ ଉପରେ ଗବେଷଣା କରୁଥିବା ପ୍ରଖ୍ୟାତ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ ପରେ ସନ୍ଧ୍ୟାରେ ଶ୍ରୀ ମୋଦି ଭିକ୍କୋରିଆ ମେମୋରିଆଲ୍ଠାରେ ଏକ ପ୍ରଦର୍ଶନୀକୁ ବୁଲି ଦେଖିବେ

କାର୍ଯ୍ୟକ୍ରମରେ ପଣ୍ଢିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବାର ଆଶା କରାଯାଉଛି

କୋବିଡ୍ ପ୍ରତିଷେଧକ କିଣିବାପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ବିଷୟ ଉଲ୍ଲେଖ କରି ବାଙ୍ଗ୍ଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଣ୍ଟିନ୍ର ମ୍ରକାବିଲାପାଇଁ ବାଙ୍ଗ୍ଲାଦେଶ ସରକାର ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ପୂର୍ବରୁ ବାଙ୍ଗ୍ଲାଦେଶରେ ଭାରତର ହାଇ କମିଶନର୍ ବିକ୍ରମ ଦୋରାଇସ୍ୱାମୀ କହିଥିଲେ ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ନୀତିରେ ବାଙ୍ଗ୍ଲାଦେଶକୁ କୋବିଡ୍ ପ୍ରତିଷେଧକ ଦାନ କରାଯାଇଛି